ପ୍ରଥମେ ସେ କୃଷି ବଜେଟ୍ ଆଗତ କରିଥିଲେ

କୋଭିଡ୍ ପରବର୍ତୀ ସ୍ଥିତିରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜୀବନ ଜୀବିକାକୁ ଗୁରୁତ୍ୱ ଦିଆଯାଇଛି

ଏ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ପାଲଟିଛି

ଦୁର୍ଘଟଣାରେ ଗୁରୁତର ଆହତଙ୍ଙ ଚିକିହାପାଇଁ ରାକ୍ୟରେ ମାଗଶା ଟ୍ରମାକେୟାର ଯୋଜନା କାର୍ଯ୍ୟକାରୀ କରାଯିବ

ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ

ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବୀକରି ପରୀର ମାଆ ସୌଦାମିନୀ ସାହୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ

ପୂର୍ବରୁ ଏହି ଘଟଣାରେ ଦୁଇଜଣ ଅଭିଯ୍ବକ୍ତଙ୍କୁ ଗିରଫ କରାଯାଇ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା